ସାଧାରଣ ଲୋକମାନଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ସ୍ଥାପନ କରାଯାଉଛି ଏହା ଡାକ ବିଭାଗର ବିଶାଳ ନେଟ୍ୱାର୍କକୁ ସହାୟତା କରିବ ଏହି ବ୍ୟାଙ୍କ୍ରେ ଉଭୟ ସେଭିଂ ଆକାଉଣ୍ଣସ୍ ଓ କରେଣ୍ଟ ଆକାଉଣ୍ଟସ୍ ମନି ଟ୍ରାନ୍ୱଫର ସିଧାସଳଖ ରିହାତି ହସ୍ତାନ୍ତର ଓ ବିଲ୍ ପେମେଙ୍କ ଆଦି କରାଯାଇ ପାରିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆଦିଲ୍ଲୀରେ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଉଦ୍ଘାଟନୀ ଓ ଉଦ୍ଯାପନୀ ଭହବରେ ଅଧ୍ୟକ୍ଷତା କରିବେ ଛାତ୍ରଛାତ୍ରୀ ଗବେଷକ ଓ ଫାକଲ୍ଟି ମେୟରମାନଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦାନ କରିବେ

ଲ କମିଶନ ଆଇନ କମିଶନ ପାରିବାରିକ ଆଇନ ସଂସ୍କାର ସଂକ୍ରାନ୍ତ କନ୍ସଲ୍ଟେସନ୍ ପେପର୍ ଜାରି କରିଛନ୍ତି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏକ ଇସ୍ତାହାରରେ କହିଛି କନ୍ସଲ୍ଟେସନ୍ ପେପର୍ରେ ପାରିବାରିକ ଆଇନ ସମ୍ପନ୍ଧରେ ଅନେକ ନିୟମ ରହିଛି ଅନେକ ସଂଶୋଧନ ଓ ସାନି ଆଇନ ପ୍ରଣୟନ ମାଧ୍ୟମରେ ପରିବର୍ତ୍ତନ ପାଇଁ ସୁପାରିଶ୍ କରାଯାଇଛି ଜଏନ୍ ଲିଡର ପାସେସ୍ ଆଓ୍ ଜୈନ ମୁନି ତରୁଣ ସାଗର ଦୀର୍ଘଦିନ ଅସୁସ୍ଥ ରହିବା ପରେ ଆଜି ସକାଳେ ନୂଆଦିଲ୍ଲୀରେ ଇହଲୀଳା ସମ୍ଭରଣ କରିଛନ୍ତି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଜୈନମୁନି ତରୁଣ ସାଗରଙ୍କର ମୃତ୍ୟୁ ଖବର ତାଙ୍କୁ ମର୍ମାହତ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୁନି ତରୁଣସାଗରଜୀ ମହାରାଜଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ସମାଜକୁ ତାଙ୍କର ଅବଦାନକୁ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଜୈନମୁନିଙ୍କର ମହାନ୍ ବାଣୀ ଲୋକମାନଙ୍କୁ ସର୍ବଦା ଅନୁପ୍ରାଣୀତ କରି ଚାଲିବ ଶ୍ରୀ ମୋଦି କହିଛନ୍ତି ତାଙ୍କର ବାଣୀ ଜୈନ ସଂପ୍ରଦାୟ ଓ ତାଙ୍କ ଶିଷ୍ୟମାନଙ୍କ ପାଖରେ ସର୍ବଦା ଜୀବିତ ରହିବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ ବାଣିଜ୍ୟମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଜୈନମୁନିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶର ମୁରାଦନଗରସ୍ଥିତ ତରୁଣସାଗରମ୍ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିରାପତ୍ତା ଓ ଅନ୍ୟାନ୍ୟ ନିର୍ବାଚନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବା ପାଇଁ କୁହାଯାଇଛି ଯେଉଁ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟପାଇଁ ମୁତୟନ ହେବେ ସେମାନଙ୍କୁ ଅଧିକ ଗୋଟିଏ ମାସର ବେତନ ଦିଆଯିବାକୁ ମଧ୍ୟ ପରିଷଦ ନିଷ୍ପଭି ନେଇଛି ସେମାନଙ୍କ ପାଇଁ ବୀମା ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ପରିଷଦରେ ଗୃହନିର୍ମାଣ ଓ ସହରାଞ୍ଚଳ ଗ୍ରାମାଞ୍ଚଳ ବିକାଶ ପଞ୍ଚାୟତିରାଜ ଓ ସ୍ୱରାଷ୍ଟ୍ର ବିଭାଗରୁ ମିଳିଥିବା ମତ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ରାଜଭବନ ମୁଖପାତ୍ର କହିଛନ୍ତି ଭୋଟରମାନଙ୍କୁ ସୂଚନା ଦିଆଯିବା ପ୍ରତି ଅଧିକ ଆଲୋକପାତ କରାଯିବ ଯେଉଁଥିପାଇଁ ସରକାର ଭୋଟରମାନଙ୍କୁ ସଚେତନ କରାଇବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିବେ ମୂଳସ୍ତରରେ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ଏହିସବୁ ନିର୍ବାଚନର ଗୁରୁତ୍ୱ ବିଷୟରେ ଭୋଟରମାନଙ୍କୁ ଅବଗତ କରାଯିବ

ସେଣ୍ଟର ଇକୋଟୁରିଜିମ୍ କେନ୍ଦ୍ର ସରକାର କଙ୍ଗଲ ଏବଂ ବନ୍ୟଜନ୍ତୁ ଆଦି କ୍ଷେତ୍ରରେ ପରିବେଶ ଉପଯୋଗୀ ପର୍ଯ୍ୟଟନର ବିକାଶ ପାଇଁ ଏକ ନୀତି ପ୍ରସ୍ତୁତ କରିଛନ୍ତି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 ଏହା ମଧ୍ୟ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ଓ ବନ୍ୟଚନ୍ତୁ ବିଷୟରେ ଜାଣିବା ପାଇଁ ସୁଯୋଗ ପ୍ରଦାନ କରିବ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 ସେମାନେ ମଧ୍ୟ ପ୍ରକୃତିର ସୁରକ୍ଷାରେ କାର୍ଯ୍ୟ କରିବେ

ଆୟୂର୍ବେଦ କଂଗ୍ରେସ ନେଦରଲ୍ୟାଣ୍ଡସର ଆନ୍ତର୍ଜାତିକ ମହର୍ଷି ଆୟୁର୍ବେଦ ଫାଉଣ୍ଡେସନ୍ ଓ ଅଖିଳ ଭାରତ ଆୟୁର୍ବେଦିକ କଂଗ୍ରେସ ଏବଂ ପୁଣେର ଆନ୍ତର୍ଜାତିକ ଆୟୁର୍ବେଦ ଏକାଡେମୀ ତଥା ନେଦରଲ୍ୟାଣ୍ଡ୍ସ୍ସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି ଏକ ସରକାରୀ ବିବୃତିରେ କୁହାଯାଇଛି ନେଦରଲ୍ୟାଣ୍ଡ୍ସରେ ଆୟୁର୍ବେଦର ପ୍ରଚାର ଓ ପ୍ରସାର ଉପରେ ଏଥିରେ ଆଲୋକପାତ କରାଯିବ

କ୍ରିଷଗିରି ପଟରୁ ଦ୍ରତବେଗରେ ଯାଉଥିବା ଏକ ବସ୍ ରାସ୍ତାରେ ଏକ ମିନିଭ୍ୟାନ୍କୁ ଧକ୍କା ଦେବା ପରେ ସାମ୍ନାରୁ ଆସୁଥିବା ଆଉ ଏକ ବସ୍ ସହ ମୁହାଁମ୍ରହିଁ ଧକ୍କା ଲାଗିଥିଲା ଆହତ ଲୋକମାନଙ୍କୁ ସଲେମ୍ ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି ଏସିଆନ୍ ଗେମ୍ସ ଏସୀୟ କ୍ରୀଡ଼ାରେ ଭାରତୀୟ ମିକ୍ନଡ କୁଡୋ ଟିମ୍ ପ୍ରାରମ୍ଭିକ ମ୍ୟାଚ୍ରେ ନେପାଳକୁ ହରାଇବା ପରେ ଆଜି କ୍ୱାର୍ଟର ଫାଇନାଲ୍ରେ କାଜାକ୍ସ୍ଥାନଠାରୁ ହାରି ପ୍ରତିଯୋଗିତାରୁ ବାଦ୍ ପଡ଼ିଛି

ଆଜି ଖେଳାଯିବାକୁ ଥିବା ଅନ୍ୟ ପ୍ରତିଯୋଗିତାଗୁଡ଼ିକରେ ଭାରତ ଦୁଇଟି ସ୍ୱର୍ଣ୍ଣପଦକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ

ଆଜିର ଅନ୍ୟ ଫାଇନାଲ୍ ମ୍ୟାଚ୍ଗୁଡ଼ିକ ମଧ୍ୟରେ ସ୍କ୍ରାସ୍ ଅନ୍ୟତମ ଭାରତୀୟ ମହିଳା ସ୍କାସ୍ ଟିମ୍ ଆଜି ହଫ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ ଗତକାଲି ଭାରତୀୟ ମହିଳା ସ୍କ୍ରାସ୍ ଟିମ୍ ମାଲେସିୟାକୁ ପରାସ୍ତ କରିଥିଲା ବ୍ରିକ୍ରେ ଦ୍ୱିତୀୟ ଫାଇନାଲ୍ ଆଜି ଖେଳାଯିବ

ପ୍ରଥମ ଫାଇନାଲ୍ରେ ଭାରତୀୟ ଟିମ୍ ପ୍ରତ୍ୟେକ ରାଉଣ୍ଡ୍ରେ ଶୀର୍ଷସ୍ଥାନରେ ରହିଥିଲା ସେ ଦୃଷ୍ଟିରୁ ସେମାନେ ଆଜି ସ୍ୱର୍ଣ୍ଣ କିମ୍ବା ବ୍ରୋଞ୍ ଯେକୌଣସି ଗୋଟିଏ ବିଜୟୀ ହେବେ ଭାରତୀୟ ଟିମ୍ ମଧ୍ୟ ମହିଳା ଯୋଡ଼ି ଓ ମିକ୍କଡ୍ ଯୋଡ଼ି ଫାଇନାଲ୍ ଖେଳିବ ଭାରତ ଆଜି ପାକିସ୍ତାନ ବିପକ୍ଷରେ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଖେଳିବ

ମାଲେସିଆ ଓ ଜାପାନ ମଧ୍ୟରେ ପୁରୁଷ ହକି ମ୍ୟାଚ୍ର ଫାଇନାଲ୍ର ଧାରାବିବରଣୀ ମଧ୍ୟ ଆକାଶବାଣୀ ପ୍ରଚାର କରିବ